ଇସଲାମିକ୍ ଷ୍ଟେଟ୍ ସନ୍ତାସବାଦୀ ଗୋଷ୍ଠୀ ବିରୁଦ୍ଧରେ ବିଶ୍ୱସ୍ତରରେ ଚାଲିଥିବା ଲଢେଇରେ ସାମିଲ ହେବା ପାଇଁ ଶ୍ରୀଲଙ୍କା ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ରନୀଲ ଓ୍ପିକ୍ରେମ ସିଂହେ କହିଛନ୍ତି

ଇସି ବ୍ୟାନ ମହାରାଷ୍ଟ୍ରର ଓ୍ୱାର୍ଦ୍ଧାରେ ଭାଷଣ ଦେବା ସମୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧିର କଥିତ ଉଲ୍ଲୁଘନ ମାମଲାରେ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୋଷମୁକ୍ତ କରିଛନ୍ତି କମିଶନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଭାଷଣରେ ସେ କୌଣସି ଆଚରଣବିଧି ଉଲ୍ଲୁଂଘନ କରି ନ ଥିବା ସମୀକ୍ଷା ପରେ ଜଣାପଡିଛି

ଚଳିତ ସଂସଦୀୟ ନିର୍ବାଚନରେ କମିଶନ ଦ୍ୱିତୀୟଥର ପାଇଁ ଆଜମ ଖାଁଙ୍କ ଉପରେ ଏହି ନିଷେଧାଦେଶ ଜାରି କରିଛନ୍ତି

ଇସି ଜେ ଆଣ୍ଡ କେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ନେଇ ଗତକାଲି ନିର୍ବାଚନ ଆୟୋଗ ଆଲୋଚନା କରିଛନ୍ତି

ବିଜେପିର ବରିଷ୍ଣ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉତ୍ତରପ୍ରଦେଶ ବହରାଇଜ୍ ଓ ବାରାବାଙ୍କି ଓ ବିହାରର ମୁଜାଫରପୁରଠାରେ ର୍ୟାଲିମାନ କରିଛନ୍ତି ମୁଜାଫରପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳଗ୍ରଡିକ କେନ୍ଦ୍ରରେ ଏକ ଦୂର୍ବଳ ସରକାର ଚାହୁଁଛନ୍ତି ଯାହାଫଳରେ ଏହା ମନୋମୁଖ୍ ଶାସନ ଚଳାଇବ ବହରାଇଜ୍ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ନିର୍ବାଚନ କେବଳ ସରକାର ଗଠନ ନ୍ଦୁହେଁ ଏକବିଂଶ ଶତାବ୍ଦୀରେ ବିଶ୍ୱର ଭାରତର ସ୍ଥାନକୁ ଏହା ନିରୂପଣ କରିବ ସେ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ବିଜେପିର ମୁଖ୍ୟ କାର୍ଯ୍ୟଚୀ

ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର ଦେଶର ସୁରକ୍ଷା ପାଇଁ ପ୍ରତିଶ୍ରତିବଦ୍ଧ ଥିବାବେଳେ ବିରୋଧୀ ଦଳ କଂଗ୍ରେସ ଜାତୀୟ ନିରାପତ୍ତା ସହ ସାଲିସ କରୁଛି ମୁକ୍ରାଫରପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ଜାତୀୟ ନିରାପତ୍ତା ଉପରେ କୌଣସି କାର୍ଯ୍ୟସ୍ଟଚୀ ନାହିଁ ବୋଲି ଦୋଷାରୋପ କରିଛନ୍ତି ବିଜେପି ସଭାପତି ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଏନ୍ଡିଏ ସରକାର ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରିଛି ଓ ସନ୍ତାସବାଦୀମାନଙ୍କୁ କଡ଼ା ଜବାବ ଦେଇଛି ରାଜସ୍ଥାନର ଦୌସାଠାରେ ଏକ ନିର୍ବାଚନ ସଭାରେ ସେ କହିଛନ୍ତି ଏନ୍ଡିଏ ସରକାର ଦେଶର ନିରାପତ୍ତା ସହ ସାଲିସ୍ କରିପାରିବେ ନାହିଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟପ୍ରଦେଶର ଟିକମଗଡ ଦାମୋହ ଓ ଖଜୁରାହୋ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭାଦ୍ରା ଆମେଠିରେ ଏକ ରୋଡ ଶୋ'ରେ ଯୋଗଦେବା ସହ ଏକ ର୍ୟାଲିକୁ ସମ୍ବୋଧନ କରିଥିଲେ ବିଏସପି ମୁଖ୍ୟ ମାୟାବତୀ ଧୌରାହାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖଳେଶ ଯାଦବ ବ୍ରାନ୍ଦାଠାରେ ର୍ୟାଲିରେ ଯୋଗଦେଇଥିଲେ ବରିଷ୍ଠ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବିଜେପି ନେତା କେଶବ ପ୍ରସାଦ ମୌର୍ୟା ଓ ଡକ୍ଟର ଦିନେଶ ଶର୍ମା ମଧ୍ୟ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ

ଅନ୍ୟ ରାଜନୈତିକ ଦଳର ପ୍ରମୁଖ ପ୍ରାର୍ଥୀମାନେ ମଧ୍ୟ ଆଜି ଉତ୍ତରପ୍ରଦେଶରେ ବିଭିନ୍ନ ର୍ୟାଲି ଓ ରୋଡଶୋରେ ଯୋଗଦେବେ ଆକାଶବାଣୀର ସମ୍ଭାଦଦାତା ଜଣାଇଛନ୍ତି ନରେନ୍ଦ୍ର ମୋଦି ଆଜି ସକାଳେ ପ୍ରଥମେ ଆମ୍ବେଦକରନଗର ଜିଲ୍ଲାର ମିଆଁବଙ୍କାରରେ ପହଞ୍ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ପରେ ସେ କୌଶାମ୍ୟୀ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ବାରାବାଙ୍କୀର ରାମନଗରଠାରେ ଦଳୀୟ ପ୍ରାର୍ଥୀ ତଥା ବରିଷ ନେତା ପିଏଲ ପୁନିଆଁଙ୍କ ପୁତ୍ର ତନୁଜ ପୁନିଆଁଙ୍କ ସପକ୍ଷରେ ପ୍ରଚାର କରିବେ ସେ ସୀତାପୁର ଜିଲ୍ଲାରେ ମଧ୍ୟ ନିର୍ବାଚନୀ ସଭାରେ ଯୋଗଦେବେ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କାଗାନ୍ଧୀ ଭାଦ୍ରା ଆକି ରାଇବରେଲି ଜିଲ୍ଲାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ସହ ସନ୍ଧ୍ୟାରେ ଆମେଠିଠାରେ ଏକ ରୋଡଶୋ'ରେ ଯୋଗଦେବେ ବାରାବାଙ୍କୀରେ ଏସପିବିଏସପି ପକ୍ଷରୁ ଦଳୀୟ ମୁଖ୍ୟ ଅଖିଳେଶ ଯାଦବ ଓ ମାୟାବାଦୀ ମିଳିତଭାବେ ଏକ ର୍ୟାଲିକୁ ସମ୍ବୋଧନ କରିବେ ଏମ୍ପି ଡେଥ୍ ଆନ୍ଧ୍ରପ୍ରଦେଶର ନନ୍ଦ୍ୟାଲ୍ ନିର୍ବାଚନୀ ମଣ୍ଡଳୀର ବର୍ତ୍ତମାନର ସାଂସଦ ଏସପିୱାଇ ରେଡ୍ଭିଙ୍କର ଦୀର୍ଘଦିନର ଅସୁସ୍ଥତା ପରେ ଗତ ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି

ଏହା ପୁରୀ ଏବଂ କେନ୍ଦ୍ରାପଡା ମଧ୍ୟରେ ଓଡିଶା ଉପକୂଳ ଛୁଇଁବାର ଆଶଙ୍କା ଥିବାବେଳେ କେଉଁ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏହା ସ୍କୁଳଭାଗ ସ୍ୱର୍ଶ କରିବ ସେ ସମ୍ପର୍କରେ ସୂଚନା ଦିଆଯାଇନାହିଁ ତେବେ ଏହାର ପ୍ରଭାବରେ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ରାୟଗଡା ଏବଂ କନ୍ଧମାଳ ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଓଡିଶାର ମୁଖ୍ୟ ଶାସନ ସଚିତ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଇଷ୍ଟର ରବିବାର ବୋମା ବିସ୍ଫୋରଣ ଘଟଣାରେ ସଂଶ୍ରିଷ୍ଟ ଥିବା ଗୋଷ୍ଠୀର ଆଇଏସ୍ ସନ୍ତ୍ରାସବାଦୀ ସଂଗଠନ ସହ ସମ୍ପର୍କ କରାଇଥିବା ବିଷୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି ସେ କହିଛନ୍ତି ଏହି ମାମଲାରେ ଅନେକ ଗିରଫଦାରୀ ହୋଇସାରିଥିବାବେଳେ ଏଥିରେ ସଂଶ୍ରିଷ୍ଟ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି